ଲୋକସଭାରେ ଆଜି କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ହେବ

ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଶେଷ ଉଦ୍ୟମସ୍ୱର୍ପ କଂଗ୍ରେସ ଓ କେଡିଏସ୍ର ତ୍ରଙ୍ଗ ନେତାମାନେ ଗତକାଲି ବିଦ୍ରୋହୀ ବିଧାୟକମାନଙ୍କ ସହ ବୁଝାମଣା କରିବାକୁ ପ୍ରଚେଷ୍ଟା କରିଥିଲେ କିନ୍ତୁ ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ମନା କରିଦେଇଥିଲେ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବିଦ୍ରୋହୀ କଂଗ୍ରେସ ବିଧାୟକ ସୋମା ଶେକର କହିଛନ୍ତି ସେମାନେ ସେମାନଙ୍କର ନିଷ୍ପଭିରେ ଅଟଳ ରହିବେ

ରାଜ୍ୟ ବିଧାନସଭା ବାଚସ୍କତି କେ ଆର୍ ରମେଶ ଆସନ୍ତାକାଲି ସେମାନଙ୍କର ଇସ୍ତଫାକୁ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଏଚଡି କ୍ରମାରସ୍ୱାମୀ ତାଙ୍କର ଆମେରିକା ଗସ୍ତ ସାରି ଗତକାଲି ବେଙ୍ଗାଲ୍ରରେ ପହଞ୍ଚୁଛନ୍ତି ଆଜି ସେ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମେୟା ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଇଛନ୍ତି ପାର୍ଟିର ସବୁ ବିଧାୟକଙ୍କ ନିକଟକୁ ଏକ ଚିଠିରେ ସେ କହିଛନ୍ତି ବିଧାୟକ ଦଳ ବୈଠକରେ ଯେଉଁମାନେ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଅନ୍ୟପକ୍ଷରେ ରାଜ୍ୟରେ ସୃଷ୍ଟି ହୋଇଥିବା ସଙ୍କଟରେ ବିକେପିର କୌଣସି ହାତ ନ ଥିବା କଥା ପାର୍ଟି କହିଆସ୍ବଛି ବିଜେପି ରାଜ୍ୟଶାଖା ସଭାପତି ବିଏସ୍ ୟେଦିୟୁରାପ୍୍ରା କହିଛନ୍ତି ସେମାନେ ବର୍ତ୍ତମାନ ରାଜ୍ୟପାଳଙ୍କ ଭେଟିବାକ୍ ଯାଉ ନାହାନ୍ତି ଓ ଆସନ୍ତାକାଲି ବାଚସ୍ୱତିଙ୍କ ନିଷ୍କଭି ପର୍ଯ୍ୟନ୍ତ ଅପେକ୍ଷା କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି କର୍ଷାଟକରେ ଦେଖାଦେଇଥିବା ସଙ୍କଟ କଂଗ୍ରେସ ଓ ଜେଡିଏସ୍ର ଆଭ୍ୟନ୍ତରୀଣ ବ୍ୟାପାର ଓ ବିଜେପିର ଏଥିରେ କିଛି କହିବାର ନାହିଁ ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି କଂଗ୍ରେସ ନେତାଶୃନ୍ୟ ହୋଇଯାଇଛି ଓ କଂଗ୍ରେସ ନେତା ସିଦ୍ଦରମେୟା ଏଚ୍ଡି ଦେବଗୌଡ଼ା ଓ ତାଙ୍କ ପରିବାରକୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ ରଚିଛନ୍ତି ଶ୍ରୀ ଯୋଶୀ ପୁଣି କହିଛନ୍ତି କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିଗଲେ ବିଜେପି ରାଜ୍ୟରେ ସରକାର ଗଠନ କରିବା ବିଷୟ ଚିନ୍ତା କରିବ

ଆକି ବଡ଼ି ଭୋର୍ରୁ ଏତ୍ମାଦ୍ପୁରର ଝରଣା ନାଲାଠାରେ ଏହି ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶ ସଡ଼କ ପରିବହନର ଏକ ବସ୍ ରାସ୍ତାରୁ ଖସିଯାଇ ସେହି ନାଳ ଭିତରେ ପଡ଼ିଥିଲା ଆଗ୍ରା ଜିଲ୍ଲ ମାଟ୍ଟିଷ୍ଟ୍ରେଟ୍ ଏନ୍ଜି ରବୀକୁମାର କହିଛନ୍ତି ପୁଲିସ୍ ଓ ସ୍ଥାନୀୟ ପ୍ରଶାସନିକ ଅଫିସରମାନେ ଘଟଣାସୁଳରେ ପହଞ୍ଚୁଛନ୍ତି ଓ ଉଦ୍ଧାର କାର୍ଯ୍ୟ କାର୍ଯ୍ୟ କାରି ରହିଛି ଆହତ ଲୋକମାନଙ୍କୁ ବିଭିନ୍ନ ହସିଟାଲ୍ରେ ଭର୍ତ୍ତି କରାଯାଇଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣା ଉପରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରା ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସେ କହିଛନ୍ତି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଇଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବସ୍ ଦୂର୍ଘଟଣା ବିଷୟରେ କଥାବାର୍ତ୍ତା କରିଛନ୍ତି ମୃତ ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରି ଆହତମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଶୁକ୍ରବାର ଦିନ ପାର୍ଲାମେଣ୍ଟ୍ରେ ବଜେଟ୍ ଉପସ୍ଥାପନ କରିଥିଲେ

ଖାଉଟି ସୁରକ୍ଷା ବିଲ୍ ଓ ଜାଲିଆଁୱାଲାବାଗ୍ ଜାତୀୟ ସ୍କାରକୀ ସଂଶୋଧନ ବିଲ୍ ମଧ୍ୟ ଲୋକସଭାରେ ଉପସ୍ଥାପିତ ହେବ ରାଜ୍ୟସଭାରେ ଦନ୍ତ ଚିକିତ୍ସକ ସଂଶୋଧନ ବିଲ୍ ଓ ଆଧାର ବିଲ୍ ଏବଂ ଅନ୍ୟାନ୍ୟ ସଂଶୋଧନ ବିଲ୍ ଉପରେ ବିତର୍କ ହେବାର କାର୍ଯ୍ୟସ୍ଚୀ ରହିଛି ଏହି ବିଲ୍ଗୁଡ଼ିକ ଗତମାସରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ ଉପରେ ତାଙ୍କ ଟ୍ୱିଟର୍ରେ ଏକ ବ୍ଲଗ୍ ପୋଷ୍ଟ କରିଛନ୍ତି ଏକ କନ୍ୟା ଏକ ବୃକ୍ଷ ଓ ଏକ ଶିକ୍ଷକ ଶୀର୍ଷକ ତାଙ୍କର ବ୍ଲଗ୍ରେ ଶ୍ରୀ ମୋଦି କଳ ସଂରକ୍ଷଣ ପାଇଁ ଯୁଗ ଯୁଗରୁ ଚାଲିଆସିଥିବା ପଦ୍ଧତିଗୁଡ଼ିକ ବିଷୟରେ ଲେଖିଛନ୍ତି ଏହି ବ୍ଲଗ୍ ମାଧ୍ୟମରେ ଶ୍ରୀ ମୋଦି ବୃକ୍ଷରୋପଣ ସଂକ୍ରାନ୍ତ ତାଙ୍କର ଟ୍ୱିଟ୍କୁ ଲୋକମାନେ ଗ୍ରହଣ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଥିପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଘରେ ବାସନକୁସନ ଧୋଇବାପାଇଁ ବ୍ୟବହୃତ ବଳକା ପାଣିକୁ ଗଛରେ ଦେବାଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏଭଳି କରି ପରିବେଶର ସୁରକ୍ଷା କରିବାକୁ ସେ ଲୋକମାନଙ୍କୁ ଅନୁରୋଧ ଜଣାଇଛନ୍ତି ଗତମାସରେ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟିପାଇଁ ଆହ୍ୱାନ ଦେଇଥିଲେ ଗଡ଼କରୀ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ଉତ୍ପାଦିତ ହୋଇଥିବା ବଳକା ଚିନି ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି ଓ ଚିନିକଳ ମାଲିକମାନଙ୍କୁ ଚିନି ପରିବର୍ଭେ ଏଥ୍ନଲ୍ ଉତ୍ପାଦନ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ବର୍ତ୍ତମାନ ଦେଶରେ ବଳକା ଚିନି ଉତ୍ପାଦିତ ହେଉଛି ଓ ଅଧିକ ଚିନି ଉତ୍ପାଦନରେ କୌଣସି ଲାଭ ମିଳିବ ନାହିଁ ସେ କହିଛନ୍ତି ଏଥ୍ନଲ୍ ସଂକ୍ରାନ୍ତରେ କେନ୍ଦ୍ର ସରକାର ଏକ ସ୍ୱଚ୍ଚ ନୀତି ଗ୍ରହଣ କରିଛନ୍ତି ଖୁବ୍ ଶୀଘ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଏହି ନୀତିକୁ କାର୍ଯ୍ୟକାରୀ କରିବ ସିଜ୍ଫାୟାର୍ ଭାଉଲେନ୍ନ ଜନ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ନୌସେରା ସେକୃରଠାରେ ପାକିସ୍ତାନୀ ସୈନ୍ୟମାନଙ୍କଦ୍ୱାରା ଅସ୍ତ୍ରବିରତି ଲଙ୍ଘନ ଯୋଗୁଁ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ଓ ଘକ୍ଷାଏ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା ଆହତ ଲୋକ ଜଣଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି

ୟୁଏଇ ଏଫ୍ଏମ୍ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜୟେଦ୍ ଅଲ୍ ନାହିୟାଁ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ସେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ୟୁଏଇ ବୈଦେଶିକ ମନ୍ତ୍ରୀ ଭାରତକୁ ତିନି ଦିନ ଗସ୍ତରେ ଆସି ଗତରାତିରେ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ଘନିଷ୍ଠ ଭାଗିଦାରୀ ସହଯୋଗ ଓ ଐତିହାସିକ ସାଂସ୍କୃତିକ ଧାର୍ମିକ ଏବଂ ଅର୍ଥନୈତିକ ସମ୍ପର୍କ ରହିଛି ୟୁଏଇ ହେଉଛି ଭାରତର ତୂତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାର ଓ ଭାରତକୁ ତେଳ ରପ୍ତାନୀରେ ଚତୁର୍ଥ ବୃହତ୍ତମ ରାଷ୍ଟ୍ର

ଭାରତର ବିକାଶରେ ସେମାନଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଏ ସଂକ୍ରାନ୍ତରେ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି ଡକ୍ଟର ଶର୍ମା କହିଛନ୍ତି ମସ୍ତିଷ୍କ କ୍ୱର ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଆସାମ ସରକାର ସମସ୍ତ ଡାକ୍ତର ଡାକ୍ତରୀ ସହାୟକ କର୍ମଚାରୀ ଓ ପର୍ଯ୍ୟବେକ୍ଷକମାନଙ୍କର ଛୁଟି ବାତିଲ୍ କରିଦେଇଛନ୍ତି

ରୋଗ ନିୟନ୍ତ୍ରଣପାଇଁ ସଚେତନତା କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଉଛି ରେନ୍ ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ପାଣିପାଗ ବିଭାଗ କହିଛି ବର୍ଷା ଜାରି ରହିବାର ଯଥେଷ୍ଟ ସମ୍ଭାବନା ଅଛି

ମୋରାଦାବାଦ ଆୟେଦକର ନଗର ହଥ୍ରସ୍ ପ୍ରୟାଗନାଥ ଓ ଆମେଠି କିଲ୍ଲାରୁ ବର୍ଷା ଯୋଗୁଁ ଜଣେ ଲେଖାଏଁ ଲୋକଙ୍କର ପ୍ରାଣହାନୀ ଘଟିଛି

ମଧ୍ୟପ୍ରଦେଶରେ ଭୋପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମର୍ ପ୍ରବଳ ବର୍ଷା କାରି ରହିଛି

ଗୁନା ବିଦିଶା ଅନୁପପୁର ଝାବୁଆ ଓ ଅଲିରାଜପୁର କିଲ୍ଲାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ସାଗର ଭୋପାଳ ସଡ଼କରେ ରାଇସେନ୍ ଜିଲ୍ଲାଠାରେ ପଠାପୋଲ ଭାଙ୍ଗିଯିବାରୁ ଯାନବାହନ ଚଳାଚଳ ବନ୍ଦ୍ ରହିଛି ଭୋପାଳ ଇନ୍ଦୋର ହୋସାଙ୍ଗାବାଦ୍ ଓ ଉଜୟିନୀରେ କୋର୍ରେ ପବନ ବହିବା ସାଙ୍ଗକ୍ତ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି

ଗତକାଲି ପୋଲାଣ୍ଡର କ୍ରନ୍ତୋ ଆଥ୍ଲେଟିକ୍ ପ୍ରତିଯୋଗିତାରେ ତାଙ୍କ ଏହି ସଫଳତା ମିଳିଛି